ଆଜି ହେଉଛି ଜାତୀୟ କ୍ରୀଡ଼ା ଦିବସ

ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ସମ୍ୟଲପୁର ଜିଲ୍ଲା ପ୍ରଶାସନ ବନ୍ୟା ପରିସ୍ଥିତିର ମୁକାବିଲାପାଇଁ ପ୍ରସ୍ତୁତ ରହିଛନ୍ତି ସହର ଏବଂ ମହାନଦୀ ମଧ୍ଧରେ ଥିବା ସମସ୍ତ ସ୍କୁଇସ୍ ଗେଟ୍ ଏବଂ ପମ୍ମିଂ ଷ୍ଟେସନମାନଙ୍କରେ କର୍ମଚାରୀମାନଙ୍କୁ ମୁତୟନ କରାଯାଇଛି

ମହାନଦୀର ପାଶିରେ ଗତକାଲିଠାରୁ ବୀରମହାରାଜପୁରର ରେଡ଼ାଖୋଲ ଆଠମଲ୍କିକ ଓ ବୌଦକୁ ଗମନାଗମନ ବିଛିନ୍ନ ହୋଇପଡ଼ିଛି

ଏଥିସହ ମସ୍ୟଜୀବୀମାନେ ନଦୀ କିମ୍ନା ଡ୍ୟାମକୁ ଯିବାକୁ ବାରଶ କରାଯାଇଛି

ଏହି ଅବସରରେ ଏହି ମହାନ୍ ଖେଳାଳିଙ୍କୁ ଶ୍ରଦ୍ଧାଞ୍ଞଳି ଅର୍ପଣ କରିଛନ୍ତି

ଏହି କାର୍ଯ୍ୟକ୍ରମରେ ଦେଶ ବିଦେଶର ଖ୍ୟାତନାମା ହକି ଖେଳାଳିମାନେ ଅଂଶଗ୍ରହଶ କରିବେ

ଏହି ଅବସରରେ ବରପାଲିରେ ସମସ୍ତ ସଙ୍ଗଠନଗୁଡ଼ିକ ପକ୍ଷରୁ ଏକ ଶୋଭାଯାତ୍ରା କରିବା ସହ ବରପାଲି ଗାଧୀଛକଠାରେ ଏକ ସଭା ହୋଇଥିଲା ଏହି ମର୍ମରେ ମୁଖ୍ୟମନ୍ତୀଙ୍କ ଉଦ୍ଦେଶ୍ୟରେ ଏକ ସ୍କାରକପତ୍ର ବରପାଲି ତହସିଲଦାରଙ୍କୁ ପ୍ରଦାନ କରାଯାଇଛି

ଏହି ଯୋଜନାରେ ଗରିବ ପରିବାରକୁ ମୁଣ୍ ଗୁଞ୍ଚିବାକୁ ଏକ ପକ୍କାଘର ଯୋଗାଇ ଦେଇଥାନ୍ତି ସରକାର

ରାୟଗଡ଼ା ଜିଲ୍ଲାରେ ଏହି ଯୋଜନାରେ ମଧ ବହୁ ଲୋକ ଉପକୃତ ହୋଇପାରିଛନ୍ତି

ସେଠାରେ ତିଳତର୍ପଣ କରାଯାଇଥିଲା

ପୟୀଙ୍ ଚିତାଭସ୍କକୁ ବ୍ରାହ୍କଶୀ ନଦୀରେ ବିସର୍ଜନ କରାଯାଇଛି